ବିଭିନ୍ ବିଷୟବସ୍ତ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାକ୍କିବାପାଇଁ ଆଶା କର୍ରଛନ୍ତି

ମାତୂଭାଷା ଶେଷ ଝଲକ ରାଶାପ୍ରତାପ ଭଳି ଅନେକ ପ୍ରସ୍ତକ ମଧ୍ୟ ସେ ରଚନା କରିଛନ୍ତି

ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି

କିଲ୍ଲା କଂଗ୍ରେସ ସଭାପତି ମନୋରଂକନ ତ୍ରିପାଠୀଙ୍କ ନେତୂତ୍ୱରେ କଂଗ୍ରେସ କର୍ମୀମାନେ ଗଣଧାରଣାରେ ଯୋଗ ଦେଇଥିଲେ

ରାୟଗଡ଼ାରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି

ଏହି ଦୁର୍ଘଟଣା ଯୋଗୁଁ ଖଶିରେ କାମ କରୁଥିବା ଗାଡ଼ି ମୋଟର ଯନ୍ତାଂଶ ସହ ଆଉ କେତେକ କର୍ମଚାରୀ ରହିଯାଇଥିବା ସନ୍ଦେହ କରାଯାଉଛି ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଛି

ତେବେ ମାଟିତଳେ କେତେଜଶ ଫସି ରହିଛନ୍ତି ତାହା ବର୍ଉମାନ ସୁଦ୍ଧା ସ୍ୱଷ୍ ହୋଇପାରି ନାହି

ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଶିପାଗ ବିଭାଗ ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ ଆସନ୍ତା କାଲି ସୁଦ୍ଧା ବର୍ଷାର ସମ୍ଭାବନା ରହିଛି